କଟକ ମହାନଗର ନିଗମ କମିଶନର୍ ଅନନ୍ୟା ଦାସ ଆକି ଏହି ସୂଚନା ଦେଇଛନ୍ତି

ସେହିପରି ମାଲଗୋଦାମ ଓ ଛତ୍ରବଜାରରେ ଲୋଡିଂ ଓ ଅନ୍ଲୋଡିଂ କାର୍ଯ୍ୟ ବ୍ୟତୀତ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରକ୍ରିୟା ବନ୍ଦ ରହିବ

ସେ କହିଛନ୍ତି ରେଳବାଇ ଅମୁକାନ ଏକୁପ୍ରେସ୍ ମିଶନ ମୋଡରେ ବିଭିନ୍ ଗନ୍ତବ୍ୟସ୍ଚୁଳକୁ ପରିବହନ କାରି ରଖିଛି ଏବଂ ବିଭିନ୍ ରାକ୍ୟକୁ ସେବା ପ୍ରଦାନ କର୍୍ୱଛି

ଟିକା ସଟ୍ଡାଉନ୍ ଆସନ୍ତାକାଲି ଓ ରବିବାର ସଟ୍ଡାଉନ୍ ଥିବା ଦୂଷ୍ଟିରୁ ରାଜ୍ୟରେ କୋଭିଡ ଟିକାକରଣ ପ୍ରକ୍ରିୟା ବନ୍ଦ ରହିବ ବୋଲି ପରିବାର କଲ୍ୟାଶ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଶିଗ୍ରାହୀ ସୂଚନା ଦେଇଛନ୍ତି

ତେବେ ଏଥିଲାଗି ଆକି କିଛି କୋଭାକ୍କିନ୍ ଟିକା ଆସିବ ବୋଲି ଡାକ୍ତର ପାଣିଗ୍ରାହୀ କହିଛନ୍ତି

ସେଗୁଡ଼ିକ ହେଲା ମାଲପଡା ଚନ୍ଦ୍ରଶେଖରନଗର ଓ ଲର୍କୀପାଲି ବୋଲି ଜିଲ୍ଲା ପ୍ରଶାସନ ପକ୍ଷର୍ ସ୍ଚନା ଦିଆଯାଇଛି କକ୍ଛନମେକ୍ ଜୋନ୍ ଅଞ୍ଞଳରେ ଜନସାଧାରଣଙ୍କ ଗମନାଗମନ ତଥା ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି ତେବେ ଅଞ୍ଞଳବାସୀଙ୍କ ସ୍ପାସ୍ଥ୍ୟ ଓ ଖାଦ୍ୟ ସମ୍ମର୍କିତ ସମସ୍ତ ଦାୟିତ୍ୱ ପ୍ରଶାସନ ପକ୍ଷରୁ ବହନ କରାଯିବ